ପ୍ରଧାନମନ୍ତ୍ରୀ ଆକ୍କି ପରିବ୍ୟାପ୍ତ ପେନ୍ସନ୍ ପରିଚାଳନା ପଦ୍ଧତି ସପୂଓ୍ୱେୟାର୍ 'ସମ୍ପନ୍ନ'କୁ ଜାତି ଉଦ୍ଦେଶ୍ୟରେ ଉତ୍ଗ କରିଛନ୍ତି

ବାଂଲାଦେଶରେ ଆସନ୍ତାକାଲି ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବ

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରତିବଦ୍ଧ ଆଜି ସନ୍ଧ୍ୟାରେ ବାରାଣାସୀର ଦିନ୍ଦୟାଲ୍ ହସ୍ତକଳା ସଙ୍କୁଳଠାରେ ଆୟୋଜିତ ଏକ ଜିଲ୍ଲା ଏକ ଉତ୍ପାଦ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଏହି ପ୍ରକଳ୍ପ ହେଉଛି ମେକ୍ ଇନ୍ ଇଣ୍ଡିଆର ଏକ ସମ୍ପ୍ରସାରିତ ଅଂଶ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଶହେଟି ଜିଲ୍ଲାର ସେ ନିଜେ ତଦାରଖ କରୁଛନ୍ତି ଯେଉଁଠାରେ ଏମ୍ଏସ୍ଏମ୍ଇ କ୍ଷେତ୍ର ବିକଶିତ ହୋଇଛି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ବିପଣନ ଋଣ ଏବଂ ଦଲାଲ୍ଙ୍କ ଭୂମିକାକୁ ଏଡ଼ାଇବା ଦିଗରେ ସରକାର ବୁଣାକାରମାନଙ୍କୁ ସବୁପ୍ରକାର ସହାୟତା ପ୍ରଦାନ କରୁଛନ୍ତି ପ୍ରଧାନମନ୍ତ୍ରୀ ଲକ୍ଷ ଲକ୍ଷ ପେନ୍ସନ୍ ଉପଭୋକ୍ତାଙ୍କ ସୁବିଧା ପାଇଁ ପରିବ୍ୟାପ୍ତ ପେନ୍ସନ୍ ପରିଚାଳନା ବ୍ୟବସ୍ଥା ସମ୍ପନ୍ନ ସପ୍ଟୱେୟାର୍କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ପୂର୍ବରୁ ଗାଜିପୁରଠାରେ ଏକ ମେଡିକାଲ୍ କଲେକ୍ର ଭିଭିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋକିତ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ପୂର୍ବାଞ୍ଚଳର ବିକାଶ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ବେଳେ ସେଠାରେ ଏକ ମେଡିକାଲ୍ ହବ୍ ଓ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇ ଉତ୍ତରପ୍ରଦେଶର କ୍ଷୁଦ୍ର ଶିଳ୍ପ କ୍ଷେତ୍ରର ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ଜେକେ ଏନ୍କାଉଣ୍ଟର ଜାନ୍ମୁ କାଶ୍ମୀରର ପୁଲ୍ୱାମା ଜିଲ୍ଲା ଅନ୍ତର୍ଗତ ହଞ୍ଜମ୍ପାଇନ୍ ଅଞ୍ଚଳରେ ଗୁଳି ବିନିମୟରେ ଆତଙ୍କବାଦୀ ସଂଗଠନ ଜୈସ୍ ଇ ମହମ୍ମଦର ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ସେମାନଙ୍କର ପରିଚୟ ଓ ଠିକଣା ଜାଣିବାକୁ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି ନିରାପତ୍ତା ବାହିନୀ ସୂତ୍ରରୁ ପ୍ରକାଶ ଆଜି ସକାଳେ ସେହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ଖବର ମିଳିବା ପରେ ଯବାନ ଓ ନିରାପତ୍ତା ବାହିନୀ ସଦସ୍ୟମାନେ ସେଠାରେ ଖାନ୍ତଲାସ କରିଥିଲେ ସେହି ଜାଗାକୁ ଯବାନମାନେ ଘେରିଯିବା ପରେ ହଠାତ୍ ଲୁଚିରହିଥିବା ଆତଙ୍କବାଦୀ ଆଖିବୁଜା ଗୁଳି ଚଳାଇଥିଲେ

ଇସି ଗୋଆ ନିର୍ବାଚନ କମିଶନର୍ ଅଶୋକ ଲାଭାସା ଆଜି ପାନାଜୀଠାରେ ଗୋଆର ସରକାରୀ କର୍ମଚାରୀମାନଙ୍କ ସହ ରାଜ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ବୈଠକ ଶେଷ ହେବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ଲାଭାସା କହିଛନ୍ତି ସେ ଲୋକସଭା ନିର୍ବାଚନ ନେଇ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିବା ସହ ଭୋଟର ତାଳିକା ପ୍ରସ୍ତତି ସମ୍ପର୍କରେ ତଦାରଖ କରିଛନ୍ତି ଏଥିସହ କେତେ ସଂଖ୍ୟାରେ ଇଲେକ୍ଟ୍ରୋନିକ୍୍ ଭୋଟିଂ ମେସିନ୍ ଓ ଭିଭି ପାଟ୍ ମହକୁଦ ଅଛି ସେ ସମ୍ପର୍କରେ ନିର୍ବାଚନ କମିଶନ୍ ସମୀକ୍ଷା କରିଥିଲେ ରାଜ୍ୟରେ ଗ୍ରହଣ କରାଯାଇଥିବା ଭୋଟର ସଚେତନତା କାର୍ଯ୍ୟକ୍ରମର ମଧ୍ୟ ସେ ସମୀକ୍ଷା କରିଛନ୍ତି କୋଲ୍ଡ ଓ୍ୱେଭ୍ ସମଗ୍ର ଉତ୍ତରଭାରତ ଶୀତଲହରି ଦ୍ୱାରା କବଳିତ ଥିବା ବେଳେ ଅନେକ ଅଞ୍ଚଳର ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଆକାଶବାଣୀ ସହିତ କଥାବାର୍ତ୍ତା ବେଳେ ପାଣିପାଗ ବିଭାଗ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆଗାମୀ ଦିନରେ ପଶ୍ଚିମ କ୍ଷେତୀୟ ଜଳବାୟ ଅଶାନ୍ତି ସୃଷ୍ଟି ହେବାର ସମ୍ଭାବନା ଥିବାର୍ ଏହି ଶୀତ ଲହରିର୍ ସାମାନ୍ୟ ଆଶ୍ୱଡି ମିଳିପାରେ

କାଞ୍ଗୁ କାଶ୍ମୀରର ଲଦାଖ୍ ଅଞ୍ଚଳରେ ତାପମାତ୍ରା ହିମାଙ୍କଠାରୁ ବହୁ ଡିଗ୍ରୀ ନିମ୍ବରେ ରହିଛି ପାଣିପାଗ ବିଭାଗ ଅଧିକାରୀ କହିଛନ୍ତି ଲେହ୍ ଏବଂ କାର୍ଗିଲ୍ରେ ଗତରାତି ଥିଲା ଚଳିତ ଋତ୍ରର ଶୀତଳତମ ରାତି

ବର୍ତ୍ତମାନ କିସ୍ମାସ୍ ଓ ନୁଆବର୍ଷ ପାଇଁ ସେଠାରେ ଛ୍ରଟି ଚାଲିଥିବାବେଳେ ଆକାଶମାର୍ଗ ଓ ସଡ଼କପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି

ଏହି ସପ୍ତାହାନ୍ତ ଶେଷ ପର୍ଯ୍ୟନ୍ତ ଏଭଳି ଖରାପ ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ପିୟୁଷ ଗୋଏଲ୍ ରଳମନ୍ତ୍ରୀ ପିୟଷ ଗୋଏଲ କହିଛନ୍ତି ରେଳ ଟ୍ରାକ୍ ଉପରୁ ହାତୀମାନଙ୍କୁ ଦୂରେଇ ରଖିବା ପାଇଁ ଆସାମରେ କାର୍ଯ୍ୟକାରୀ ହେଉଥିବା 'ମଧୁମକ୍ଷୀ ଯୋଜନାକୁ ଦେଶର ଅନ୍ୟ ସ୍ଥାନଗୁଡ଼ିକୁ ସଂପ୍ରସାରିତ କରାଯିବ ଗୌହାଟୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ମରେ ଯୋଗଦେବା ଅବସରରେ ଆକାଶବାଣୀକୁ ସୂଚନା ଦେଇ ଶ୍ରୀ ଗୋଏଲ୍ କହିଛନ୍ତି ଗତବର୍ଷ ଏହି ଯୋଜନା ପରୀକ୍ଷାମ୍ବଳକ ଭାବେ ଆରମ୍ଭ ହୋଇଥିଲା ଏବଂ ଏହା ଆଶାନୁରୂପ ସଫଳତା ପାଇବା ପରେ ଦେଶର ଅନ୍ୟ ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି

ଏହା ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସ୍ବଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଦୂରଦର୍ଶନ ସମ୍ବାଦ ବିଭାଗର ୟୁ ଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ

ହିନ୍ଦି ପ୍ରସାରଣ ପରେ ପରେ ଆକାଶବାଣୀର ସମସ୍ତ ଆଞ୍ଚଳିକ ଭାଷାରେ ଏହା ପ୍ରସାରଣ କରାଯିବ ଆଞ୍ଚଳିକ ଭାଷାରେ ପୁନଃ ପ୍ରସାରଣ ରାତି ଆଠଟାରେ କରାଯିବ ବିଜେପି ଭିଭିଆଇ ଚପର୍ ଅଗଷ୍ଟା ଓ୍ନେଷ୍ଟଲାଣ୍ଡ ଭିଭିଆଇପି ହେଲିକପୁର ମାମଲାରେ କଂଗ୍ରେସ ଜାତୀୟ ସୁରକ୍ଷା ସହିତ ସାଲିସ୍ କରୁଛି ବୋଲି ବିଜେପି ଅଭିଯୋଗ କରିଛି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡେକର କହିଛନ୍ତି ଅଭିଯୁକ୍ତ ମଧ୍ୟସ୍କୁ କ୍ରିଷ୍ଟିଆନ୍ ମିସେଲ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ କେରା କରିବା ସମୟରେ ଏହି କଥା ସାମ୍ବାକୁ ଆସିଛି ସେ ଅଭିଯୋଗ କରିଛନ୍ତି ବିନା ମଧ୍ୟସ୍ଥତାରେ କଂଗ୍ରେସ କେବେବି କୌଣସି ପ୍ରତିରକ୍ଷା ଉପକରଣ କ୍ରୟ କରି ନାହିଁ ଶ୍ରୀ ଟ୍ରାଭଡ଼େକର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଏହାର ଶାସନକାଳରେ ଅନେକ ଦୂର୍ନୀତିରେ ଲିପ୍ଟ ରହିଛି ଇଣ୍ଡିଆ ବାଂଲାଦେଶ ବାଂଲାଦେଶର ସଂସଦୀୟ ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ ମତଦାନ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିବା ସକାଶେ ନିର୍ବାଚନ ଲଢୁଛନ୍ତି ତାଙ୍କର ପ୍ରତିଦ୍ୱନ୍ଦୀ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏମ୍ପିର ନେତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଖଲିଦା ଜିଆ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ଦଣ୍ଡ ଭୋଗୁଛନ୍ତି ବିଏମ୍ପି ନେତୃତ୍ୱାଧୀନ ଜାତୀୟ ଓଇକ୍ୟ ଫ୍ରଷ୍କ୍ ଶେଖ୍ ହସିନାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ଏହା ହେବ ବାଂଲାଦେଶର ଏକାଦଶ ସାଧାରଣ ନିର୍ବାଚନ

ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭୁଟାନ୍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋତୟ ଶେରିଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିନିଧି ସ୍ତରୀୟ ବୈଠକ ପରେ ଏକ ଯୁଗ୍ମ ବିବୃତ୍ତିରେ ଉଭୟ ଦେଶ ଦ୍ୱିପକ୍ଷିୟ ସମ୍ପର୍କର ସମସ୍ତ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଦିଗରେ ପରସ୍କରକୁ ସହଯୋଗ ପ୍ରଦାନ ପାଇଁ ପୁନଃ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ଶ୍ରୀ ମୋଦି ଏବଂ ଡକ୍ଟର ଶେରିଂ ଭୁଟାନ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ଥିବା ପ୍ରାଥମିକତା ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ସରକାରଙ୍କ 'ପଡ଼ୋଶୀ ପ୍ରଥମ' ନୀତି ଅନୁଯାୟୀ ଆମ ଦେଶ ଭୁଟାନ୍ର ବିକାଶ ଏବଂ ଆର୍ଥିକ ସମୃଦ୍ଧି ହାସଲ ପଥରେ ଭାଗିଦାର ହେବା ପାଇଁ ପ୍ରତିଶ୍ରୁତିବଦ୍ଧ

ପୂର୍ବ ସିକିମ୍ ଜିଲ୍ଲା ମାଜିଷ୍ଟ୍ରେଟ୍ କପିଲ୍ ମିନା କହିଛନ୍ତି ଗତ ସନ୍ଧ୍ୟାରେ ଏହି ପର୍ଯ୍ୟଟକମାନେ ନାଥୁଲା ଗିରିପଥରୁ ସାଙ୍ଗୁ ହ୍ରଦକୁ ଫେରୁଥିବାବେଳେ ତୁଷାରପାତ ଯୋଗୁଁ ରାସ୍ତା ଅବରୋଧ ହୋଇଯାଇଥିଲା ସେ କହିଛନ୍ତି ରାସ୍ତାରୁ ବରଫ ହଟାଇ ଯୋଗାଯୋଗ ପୁନଃ ସ୍ଥାପନ କାର୍ଯ୍ୟ କାରି ରହିଛି କ୍ରିକେଟ୍ ମେଲ୍ବୋର୍ଣ୍ଣରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି